ସେହିପରି ଦୁର୍ନୀତି ଓ ରାଜନୀତିରେ ଅପରାଧିକରଣ ଗଣତାନ୍ତିକ ବ୍ୟବସ୍ରାର ମିଳକୁ ଆଘାତ ଦେଉଥିବାରୁ ସଂସଦ ଏହି ସମସ୍ୟାର ସମାଧାନ ପାଇଁ ତୂରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ସ୍ପ୍ରପ୍ରମକୋର୍ଟ କହିଛନ୍ତି ସେହିପରି ସୁପ୍ରିମକୋର୍ଟ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜଶେ ପ୍ରାର୍ଥୀ ନିକର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ତାଙ୍ଙ ନାମରେ ଥିବା ବିଭିନ୍ ଅପରାଧିକ ମାମଲା ସଂପର୍କରେ ମୁଦ୍ରିତ ଗଣମାଧ୍ଧମ ଓ ଟେଲିଭିଜନ ଚାନେଲ୍ରେ ଏହାର ଭଲଭାବେ ପ୍ରଚାର ପ୍ରସାର କରାଯିବ

ହାଇକୋର୍ଟ ସମେତ ଏହା ପାର୍ଶ୍ୱରେ ଥିବା ଅଦାଲତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ସମ୍ମୁଖରେ ଆକି ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଫଳରେ ବିଭିନ୍ ଅଦାଲତରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି

ସନ୍ତୋଷ ନାୟକ ନାମକ ଜଣେ ଯୁବକଙ୍କ ଉପରୁ ଗୁଳିଚାଳନା କରାଯାଇଛି